ଗତକାଲି ଏକ ସାମ୍ଘାଦିକ ସମ୍ମିଳନୀରେ ଶ୍ରୀ ଭାତନମ୍ କହିଥିଲେ ଯେ ଏହି ବାତ୍ୟାରେ ସହରାଂଚଳର ଭିତିଭ୍ରମି ମାକେଟ କମ୍ମେକ୍ ସରକାରୀ କାର୍ଯ୍ୟାଳୟ ଲବ୍ରେରୀ ହସପିଟାଲ ଡିସପେନସରୀ କଲଭର୍ଟ ନାଳ ରାସ୍ତା ନଷ୍ଟ ହୋଇଛି

ମହାକାଳପଡ଼ା ଅସ୍ତରଙ୍ଗ କୋଶାର୍କ ଗୋପ ଅଂଚଳ ଏବଂ ପୁରୀଠାରେ ଓ୍ୱାଟର ଟ୍ରିଟମେଂଟ ପ୍ଲାଂଟ ସ୍ଥାପନ କରାଯାଇଛି

ତାଲିମ କର୍ମଶାଳା ଉଦ୍ଯାପିତ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଆନୁକୁଲ୍ୟରେ ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ସଦନଠାରେ ରିଟର୍ଣ୍ଣଙ୍ଗ୍ ଅଧିକାରୀମାନଙ୍କ ପାଇଁ ଅନୁଷ୍ପିତ ହୋଇଥିବା ଦୁଇଦିନିଆ 'ଭୋଟ ଗଣତି ତାଲିମ କର୍ମଶାଳା' ଉଦ୍ଯାପିତ ହୋଇଯାଇଛି